ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ସେମାନେ ଠାକୁର ରାଜାଙ୍ଙୁ ଜଣାଇବେ

ବ୍ଲକ୍ର ଛପାଲୀଗଡ଼ାଠାରୁ ଏକ ମିନି ପିକ୍ଅପ୍ ଭ୍ୟାନ୍ ପ୍ରାୟ ତିରିଶି ଜଣ ଶ୍ରମିକଙ୍ଙୁ ନେଇ ପଟ୍ଟାମୁୁ୍୍ଡାଇ ଅଂଚଳକୁ କାମ କରିବା ପାଇଁ ଯାଉଥିବାବେଳେ ଗାଡ଼ିଟି ଭାରସାମ୍ୟ ହରାଇ କେନାଲ୍ରାସ୍ତା କଡ଼କୁ ଓଲଟିପଡ଼ିଥିଲା